ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ୱଭାରତୀ ପାଇଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦୃଷ୍ଟି ଆତ୍ମନିର୍ଭର ଭାରତ ଚିନ୍ତାଧାରାର ଆଧାରଶୀଳା ଯାହା ଭାରତ ଏବଂ ବିଶ୍ୱର କଲ୍ୟାଣ ପାଇଁ ମାର୍ଗଦର୍ଶନ କରୁଛି

ଯାହାକି ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ମାର୍ଗ ପ୍ରଶସ୍ତ କରିଛି ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ସମାରୋହକୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମ୍ଭୋଧୂତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରବିନ୍ଦ୍ରନାଥ ଟାଗୋର ଚାହୁଁଥିଲେ ଯେ ସମଗ୍ର ପୂଥିବୀ ଭାରତ ଠାରୁ ଅଧିକରୁ ଅଧିକ ଶିକ୍ଷାଲାଭ କରୁ ଏବଂ ଭାରତ ମଧ୍ୟ ପୃଥିବୀଠାରୁ ଅନୁରୂପ ଭାବେ ଶିକ୍ଷାଲାଭ କରୁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଚାନ୍ସେଲର ଭାବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱଭାରତୀର ବାର୍ତ୍ତାକୁ ସମଗ୍ର ପୃଥିବୀରେ ଭାରତ ପ୍ରଚାର କରୁଛି ସେ କହିଛନ୍ତି ଯେ ପ୍ରକୃତି ସହିତ ବସବାସ କରିବା ସହ ଜୀବନ ଜୀଇଁବା କଳାକୁ ରୂପାୟିତ କରିବା ପାଇଁ ବିଶ୍ୱଭାରତୀ ଆମକୁ ଶିକ୍ଷା ଦେଇଛି ଭାରତ ହେଉଛି ଏକମାତ୍ର ଏଭଳି ଏକ ଦେଶ ଯିଏକି ପ୍ୟାରିସ୍ ବୁଝାମଣା ଅଧୀନରେ ନିର୍ଦ୍ଧାରିତ ପରିବେଶ ଲକ୍ଷ୍ୟକୁ ହାସଲ କରିବାପାଇଁ ସଠିକ୍ ମାର୍ଗରେ ପରିଚାଳିତ ହେଉଛି ଶ୍ରୀ ମୋଦୀ ଆହୁରି କହିଛନ୍ତି ଭାରତ ଅନ୍ତରାଷ୍ଟ୍ରୀୟ ସୌର ସଙ୍ଗଠନ ମାଧ୍ୟମରେ ପରିବେଶ ସଂରକ୍ଷଣରେ ମଧ୍ୟ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି ପ୍ରଧାନମନ୍ତ୍ରୀ ବଙ୍ଗଳାର ଭକ୍ତି ଆନ୍ଦୋଳନକୁ ମନେ ପକାଇବା ସହ ଭକ୍ତି ଏବଂ ସ୍ୱାଧୀନତା ଆନ୍ଦୋଳନ ଦ୍ୱାରା ଗୁରୁଦେବ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଜ୍ଞାନର ଏକ ନ୍ତନ ଶକ୍ତି ସଞ୍ଚାର କରିଛି ପ୍ରଧାନମନ୍ତ୍ରୀ ଏହି ଅବସରରେ ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳୀଦାନକୁ ସ୍ମରଣ କରିବା ସହ କହିଛନ୍ତି ଯେ ବିଶ୍ୱଭାରତୀକୁ ଜ୍ଞାନର ଏକ ଭଶ୍ତାର ହିସାବରେ ଗୁରୁଦେବ ଶ୍ରୀ ଟାଗୋର ଦେଖୁଥିଲେ ଏବଂ ସେ ଚାହୁଁଥିଲେ ଯେ ଏହି ଜ୍ଞାନ ଦ୍ୱାରା ସମସ୍ତେ ଉପକୃତ ହୁଅନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପକୃତ ହେବା ଉଚିତ୍ ଏହି ଅବସରରେ ସେ ଭୋକାଲ୍ ଫର୍ ଲୋକାଲ୍ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ରବିନ୍ଦ୍ରନାଥଙ୍କର ଏକ କବିତାକୁ ଉଧୂତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆତ୍ମ ନିର୍ଭର ଭାରତର ଉଦ୍ଦେଶ୍ୟ କେବଳ ଜାତୀୟତାବାଦ ମାଧ୍ୟମରେ ହିଁ ଉପଲବ୍ଧି କରିହେବ ଟାଗୋରଙ୍କର ଗୁଜରାଟ ଗସ୍ତ ଏବଂ ତାଙ୍କର ସାହିତ୍ୟ କୂତି ଉପରେ ନିଜର ମତରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଏକ୍ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ସାକାର ହୋଇପାରିବ ପରିଶେଷରେ ଟାଗୋରଙ୍କର ଏକ କବିତା ଓରେ ଗ୍ରୀହବାସୀ ଖୋଲ୍ ଦ୍ଧାର୍ ଖୋଲ୍ କହି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଭାରତୀର ଆଦର୍ଶ ଏବଂ ଗୁରୁଦେବ ରବିନ୍ଦ୍ରନାଥ ଟାଗୋରଙ୍କ ଞ୍ଜାନ ଓ ଜୀବନଦର୍ଶନରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଏହି ଉସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଛାତ୍ରଛାତ୍ରୀମାନେ ରବିନ୍ଦ୍ରନାଥ ଟାଗୋରଙ୍କ ସଙ୍ଗୀତଗାନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ବିଶ୍ୱ ଭାରତୀର ଶତବାର୍ଷିକୀ ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦ୍ୱାରା ହିଁ ଜ୍ଞାନର ବିଷୟବସ୍ତୁ ପ୍ରତିଭା ଏବଂ ସୃଜନାତ୍ମକ କଳାକୁ ଏକତ୍ରିତ କରାଯାଇ ପାରିବ ଏହାଦ୍ୱାରା ରବିନ୍ଦ୍ରନାଥ ଟାଗୋରଙ୍କର ଜୀବନଦର୍ଶନର ଯଥାର୍ଥ ମ୍ବଲ୍ୟାଙ୍କନ ହୋଇପାରିବ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ୍ ଧନ୍ଖର୍ କହିଛନ୍ତି ଯେ ଭାରତ ହେଉଛି ଶକ୍ତି ଏବଂ ଉନ୍ନତିର ଏକ ଗନ୍ତାଘର

ସେ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ହିଁ ରବୀନ୍ଦ୍ରନାଥଙ୍କର ଚିନ୍ତାଧାରାକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ

ଭିଡ଼ିଓ କନ୍ଫରେନ୍ସିଂ କରିଆରେ ପୁଶ୍ ବଟନ୍ ଦ୍ୱାରା ଏହି ଅର୍ଥ ହସ୍ତାନ୍ତରଣ ହେବ ଏହି ଅବସରରେ ବିଭିନ୍ନ ରାଜ୍ୟର କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ

ତେବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥ ସିଧାସଳଖ ହସ୍ତାନ୍ତର ହେଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍ତମ ଶାସନ ସ୍ୱଚ୍ଚତା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣକୁ ପ୍ରୋସାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

ମୋଦି ସରକାର କୃଷିକ୍ଷେତ୍ରକୁ ସୁଦୃଢ଼ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କୃଷିମନ୍ତ୍ରୀ ଶ୍ରୀ ତୋମାର କହିଚ୍ଚନ୍ତି

ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ଉହବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓୃତ୍ ଏବଂ ରାଜ୍ୟର ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ

ଏହିସବୁ ପ୍ରକଳ୍ପ ମଧ୍ୟରେ ଜୟପୁର ରିଙ୍ଗରୋଡ୍ ନିର୍ମାଣ କାର୍ଯ୍ୟ ମଧ୍ୟ ସ୍ଥାନ ପାଇଛି ଏହାଦ୍ୱାରା ଜୟପୁର ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ନିୟନ୍ତ୍ରିତ କରାଯାଇ ପରିବ

ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋହାହନ ମିଳିବା ସହିତ ଦୁର୍ଘଟଣା ହ୍ରାସ ପାଇବ ଏହାଦ୍ୱାରା ଗ୍ରାମବାସୀ ଏବଂ ସୈନ୍ୟବାହିନୀ ପାଇଁ ମଧ୍ୟ ଉପଯୁକ୍ତ ଗମନାଗମନ ସୁବିଧା ଉପଲବ୍ଧ ହୋଇପାରିବ

କୋଭିଡ୍ ଷ୍ଟାଟସ୍ କୋଭିଡ୍ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି

ଦେଶରେ ବର୍ତ୍ତମାନ ଚିକିହାଧୀନ ଥିବା ସକ୍ରିୟ ଆକ୍

ଏହି ଅବସରରେ ଶ୍ରୀ ତୋମାର କହିଛନ୍ତି ନୂଆ କୃଷି ଆଇନକୁ ନେଇ ଦେଶର କୃଷକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ଏହି ସଂସ୍କାର ଦୀର୍ଘଦିନ ଧରି ପଡ଼ି ରହିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ସଙ୍କଳ୍ପ ଯୋଗୁଁ ଏଥିରେ ସଂସ୍କାର ଅଣାଯାଇଛି